ବିଶ୍ୱ ଦାରିଦ୍ର୍ୟ ଦୁରୀକରଣ ପାଇଁ ପରୀକ୍ଷା ମୂଳକ ଆଭିମୁଖ୍ୟ ସନ୍ଦର୍ଭ ସକାଶେ ସେମାନେ ନୋବେଲ୍ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି

ବର୍ତ୍ତମାନ ସେ ମାସାଚୁସେଟ୍ସ ବୈଷୟିକ ପ୍ରତିଷ୍ଠାନରେ ଅର୍ଥନୀତି ବିଭାଗ ଆନ୍ତର୍ଜାତିକ ଫର୍ଡ୍ ଫାଉଶ୍ଡେସନ୍ରେ ପ୍ରଫେସର ଅଛନ୍ତି ନୋବେଲ୍ କମିଟି ପକ୍ଷର୍ ଏକ ବିବୃତ୍ତିରେ କୃହାଯାଇଛି ଏଇ ଅର୍ଥନୀତିଜ୍ଞମାନଙ୍କ ଦ୍ୱାରା ଚଳିତ ବର୍ଷର ଗବେଷଣା ଦ୍ୱାରା ବିଶ୍ୱ ସ୍ତରୀୟ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପାଇଁ ଦକ୍ଷତା ବିକାଶ ହୋଇପାରିଛି

ବର୍ତ୍ତମାନ ଉପତ୍ୟକାରେ ସବୁ ମୋବାଇଲ୍ ପୋଷ୍ଟପେଡ୍ ସେବା ସ୍ୱାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇଛି କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକମାନଙ୍କ ଭ୍ରମଣ ଉପରୁ କଟକଣା ଉଠାଇ ନେବା ପାଇଁ ସରକାର ନିଷ୍ପଭି ନେଇଥିବାରୁ ସେଠାରେ ପୋଷ୍ଟପେଡ୍ ମୋବାଇଲ୍ ସେବାକୁ ପୁର୍ନକ୍ଷମ କରାଯାଇଛି

ମୋବାଇଲ୍ ସେବା ପୁର୍ନସ୍ଥାପନ ହୋଇଥିବା ଦୃଷ୍ଟିରୁ ବର୍ତ୍ତମାନ ପୁଲିସ୍ ଓ ନିରାପତ୍ତା ବାହିନୀ ସବୁ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ଜାମ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ଉପତ୍ୟକାରେ ଆଇନ୍ଶ୍ଖଳାକୁ ବକାୟ ରଖିବା ପାଇଁ ସବୁ ପ୍ରକାରର ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ଏନ୍ଏସ୍ଏ ପାକିସ୍ତାନ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭଲ କହିଛନ୍ତି ପାକିସ୍ତାନରେ ସକ୍ରିୟ ଥିବା ସନ୍ତାସବାଦୀ ଗୋଷୀଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଅର୍ଥନୈତିକ କ୍ରିୟାନୁଷ୍ଠାନ ଟାକ୍ଫୋର୍ସ ଏଫ୍ଏଟିଏଫ୍ ପକ୍ଷରୁ ଇସଲାମାବାଦ ଘୋର ଚାପର ବସବର୍ତ୍ତି ହୋଇଛି କଳାଧନ ବୈଧ ସନ୍ତାସବାଦୀମାନଙ୍କୁ ଅର୍ଥ ପ୍ରଦାନ ଏବଂ ତତ୍ସଂକ୍ରାନ୍ତୀୟ ବିପଦର ମୁକାବିଲା କରିବା ପାଇଁ ଗଠିତ ଆନ୍ତଃ ସରକାରୀ ଏଫ୍ଏଟିଏଫ୍ ସଂସ୍ଥାର ବର୍ତ୍ତମାନ ପ୍ୟାରିଶ୍ଠାରେ ଚାଲିଥିବା ବୈଠକରେ ପାକିସ୍ତାନ ଉପରେ ଚାପ ପକାଯାଇଛି ସେ କହିଛନ୍ତି ଏଫ୍ଏଟିଏଫ୍ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ପାକିସ୍ତାନ ପ୍ରତି କଡ଼ା ଚେତାବନୀ ଦିଆଯାଇଛି ନୂଆଦିଲ୍ଲୀରେ ସନ୍ତାସବାଦ ଦମନ ସ୍କ୍ୱାର୍ଡ୍ ଓ ସ୍ୱତନ୍ତ ଟାକ୍ୱଫୋର୍ସ ମୁଖ୍ୟମାନଙ୍କର କାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଡୋଭଲ ଏହା କହିଛନ୍ତି ପିଏମ୍ ହରିଆଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଅଞ୍ଚଳ ବିକାଶ ପଥରେ ଆଗେଇ ଚାଲିଛି ହରିଆଣାର ବଲ୍ଲବଗଡ଼ଠାରେ ପ୍ରଥମ ନିର୍ବାଚନୀ ସଭାରେ ଉଦ୍ଦୋବଧ ଦେଲାବେଳେ ଶ୍ରୀ ମୋଦୀ ଏହା କହିଛନ୍ତି

କିନ୍ତୁ ବର୍ତ୍ତମାନ ଏହିଭଳି ବଡ଼ବଡ଼ ନିଷ୍ପଭି ନିଆଯାଇ ପାରୁଛି ଚିଦାୟରମ୍ ଆଇଏନ୍ଏକ୍ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାୟରମ୍ଙ୍କୁ ଗିରଫ୍ କରିବା ପାଇଁ ଅନୁମତି ଲୋଡ଼ି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀର ଏକ ଅଦାଲତରେ ଦାଖଲ କରାଯାଇଥିବା ଆବେଦନ ଉପରେ ରାୟ ଆସନ୍ତାକାଲି ପାଇଁ ସଂରକ୍ଷିତ ରଖାଯାଇଛି ତାଙ୍କୁ ହାଜର ପାଇଁ ପରଓ୍ୱାନା ଜାରିକରିବା ସକାଶେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ଶୁକ୍ରବାର ଦିନ ଆବେଦନ କରାଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସ୍ୱତନ୍ତ ବିଚାରପତି ଅଜୟ କୁମାର କୁହରଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ହାଜତରେ ରଖି ଶ୍ରୀ ଚିଦାୟରମ୍ଙ୍କୁ ଜେରା କରିବା ପାଇଁ ସୁପ୍ରିମ୍କୋର୍ଟ ଆବଶ୍ୟକ ଥିବା ଦର୍ଶାଇଥିବାରୁ ତାଙ୍କୁ ଗିରଫ୍ କରିବା ପାଇଁ ଅନୁମତି ଦିଆଯାଉ ଶ୍ରୀ ଚିଦାୟରମ୍ଙ୍କ ବରିଷ୍ଠ ଓକିଲ କପିଲ ଶିବଲ ଏହା ବିରୁଦ୍ଧରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ସିବିଆଇ ପକ୍ଷରୁ ତାଙ୍କୁ ହାଜତରେ ନିଆଯାଇ ସାରିଛି ତେଣୁ ସେହି ଗୋଟିଏ ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣିଥରେ ହାଜତକୁ ନେଇ ପାରିବ ନାହିଁ

ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍ ଉପରେ ସରକାର ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି ଏବଂ ଜମାକାରୀମାନେ ଯେଭଳି ସେମାନଙ୍କର ଟଙ୍କା ଫେରିପାଇବେ ସେଥିପାଇଁ ପଦକ୍ଷେପ ନେଉଛନ୍ତି ଆକି ନ୍ତଆଦିଲ୍ଲୀରେ ରାଷ୍ଟ୍ରାୟତ ଉଦ୍ୟୋଗ ବ୍ୟାଙ୍କ୍ଗୁଡ଼ିକ ମୁଖ୍ୟମାନଙ୍କର ଏକ ବୈଠକ ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ସୀତାରମଣ କହିଛନ୍ତି ଉପଭୋକ୍ତାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ୍ ବାରମ୍ଭାର କହିଆସୁଛି ବ୍ୟାଙ୍କ୍ଗୁଡ଼ିକର ମିଶ୍ରଣ ସଂକ୍ରାନ୍ତରେ ଏକ ପ୍ରଶ୍ରର ଉତ୍ତର ଦେବାକୁ ଯାଇ ଶ୍ରୀମତୀ ସୀତାରମଣ କହିଛନ୍ତି ସବୁ କିଛି ସୁରୁଖୁରୁରେ ଚାଲିଛି ସେ କହିଛନ୍ତି ବ୍ୟାଙ୍କ୍ଗୁଡ଼ିକ ପାଖରେ ଯଥେଷ୍ଟ ପରିମାଣର ନଗଦି ରହିଛି ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ବଡ଼ବଡ଼ ଶିଳ୍ପପତିମାନଙ୍କ ଦ୍ୱାରା ଦେୟ ପ୍ରଦାନ ଲାଗି ସବୁ ବ୍ୟବସ୍ଥା କରାଯାଉଛି

ଅର୍ଥମନ୍ତ୍ରୀ କହିଛନ୍ତି ଦୀପାବଳି ପୂର୍ବରୁ ଏମ୍ଏସ୍ଏମ୍ଇ ଗୁଡ଼ିକର ଦେୟ ପୈଠ ପାଇଁ ନିର୍ଣ୍ଣିତ ପଦକ୍ଷେପ ନିଆଯାଉଛି ମେଡିକାଲ୍ ଜାତୀୟ ଭେଷଜ ଆୟୋଗ ପାଇଁ ସଦସ୍ୟମାନଙ୍କୁ ବାଛିବା ପ୍ରକ୍ରିୟା ଆରମ୍ଭ ହୋଇଛି ଉଚ୍ଚମାନର ଓ ଶସ୍ତାରେ ମେଡିକାଲ୍ ଶିକ୍ଷା ଉପଲହ୍ଧତାରେ ଉନ୍ନତି ଆଶିବା ଏବଂ ଦେଶରେ ଉଚ୍ଚମାନର ଯଥେଷ୍ଟ ସଂଖ୍ୟକ ଚିକିତ୍ସକମାନଙ୍କର ଉପଲହ୍ଧତାକୁ ନିଶ୍ଚିତ କରାଇବା ଲାଗି ଏହି ପଦକ୍ଷେପ ନିଆଯାଉଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶମନ୍ତ୍ରୀ ଡକ୍ଟର ହଷବର୍ଦ୍ଧନଙ୍କ ଉପସ୍ଥିତିରେ ଆକି ଏମାନଙ୍କୁ ବଛାଯାଇଥିବାର ଜଣାପଡ଼ିଛି

ଭାରତ ଶକ୍ତିଫୋରମ୍ ବୈଠକରେ ଉଦ୍ବୋଧନ ଦେଲାବେଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି

ପ୍ରସାଦ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଚଳିତ ଆର୍ଥିକ ବର୍ଷ ଭିତରେ ଧ୍ୱନିତରଙ୍ଗ ନିଲାମୀ ଘୋଷଣା କରାଯିବ ଏବଂ ଧ୍ୱନିତରଙ୍ଗ ମୂଲ୍ୟରେ ଏଥର ପରିବର୍ତ୍ତନ କରାଯିବ ସେ କହିଛନ୍ତି ଦୂରସଞ୍ଚାର ଶିଳ୍ପଗୁଡ଼ିକ ସମ୍ମୁଖୀନ ହେଉଥିବା କେତେକ ସମସ୍ୟା ଓ ଚ୍ୟାଲେଞ୍ଚଗୁଡ଼ିକ ବିଷୟରେ ସରକାର ଅବଗତ ଅଛନ୍ତି

ବିସିଆଇ ଭାରତର ପୂର୍ବତନ କ୍ରିକେଟ୍ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ବିସିସିଆଇର ନୂଆ ସଭାପତି ହେବେ ବିସିଆଇ ପାଇଁ ନୂଆ ପ୍ରଶାସକ ମୁଖିଆମାନଙ୍କ ନାମ ଘୋଷଣା କରିବାକୁ ଯାଇ ବିସିସିଆଇ ସଦସ୍ୟ ରାଜୀବ ଶୁକ୍ଲ ଟ୍ୱିଟ୍ କରି କହିଛନ୍ତି ବିସିସିଆଇର ଅଧିକାଂଶ ସଦସ୍ୟଙ୍କୁ ସର୍ବସମ୍ମତିକ୍ରମେ ବଛାଯାଇଛି ସୌରଭ ଗାଙ୍ଗୁଲିଙ୍କୁ ସଭାପତି ପଦ ପାଇଁ ବଛାଯାଇଥିଲା ବେଳେ ଜୟ ଶାହାଙ୍କୁ ସମ୍ପାଦକ ଓ ଅରୁଣ ଧୁମାଲ୍ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି